ମୃତ ସନ୍ତାସବାଦୀମାନଙ୍କ ମଧ୍ୟରେ ଜାକିର୍ ମୁସାର ଉତ୍ତରାଧିକାରୀ ହମିଦ୍ ଲେଲହରି ରହିଛି

ସେ ଏହି ଗୋଷୀର ତିନି ଜଣ ସନ୍ତାସବାଦୀ ରାଜପୁରା ଅବନ୍ତିପୁରାଠାରେ ସେନାବାହିନୀ ସହ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଜାକିର୍ ମୁସାର ଉତ୍ତରାଧିକାରୀ ହମିଦ୍ ଲେଲହରୀ ମଧ୍ୟ ପ୍ରାଣ ହରାଇଛି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ କହିଛନ୍ତି ଅନସର ଗଜୱତ୍ ଉଲ୍ ହିନ୍ଦ୍ ଗୋଷ୍ଠୀର ସେହି ତିନି ଜଣଯାକ ସନ୍ତାସବାଦୀଙ୍କ ମୃତ୍ୟୁ ପରେ ସେହି ଗୋଷୀ ମଳପୋଛ ହୋଇଯାଇଛି ଏହି ବର୍ଷ ତ୍ରାଲ୍ ଅଞ୍ଚଳରେ ସଂଗଠନର ପ୍ରତିଷ୍ଠାତା ଜାକିର୍ ମୁସା ପ୍ରାଣହରାଇଥିଲା

ଏହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ହେବ ବୋଲି ଶ୍ରୀ ଜାଭଡେକର କହିଛନ୍ତି

ସରକାର କହିଛନ୍ତି ଏହି ଦୁଇଟିଯାକ କମ୍ପାନୀ ବନ୍ଦ ହେବ ନାହିଁ କିମ୍ବା ଏଥିରୁ ପୁଞ୍ଚି ପ୍ରତ୍ୟାହାର କରାଯିବ ନାହିଁ କ୍ୟାବିନେଟ୍ ନିଷ୍ପଭି ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ଯାଇ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସରକାର ଏହି ଦୁଇଟିଯାକ କମ୍ପାନୀକୁ ପୁନରୁଦ୍ଧାର କରିବା ଯୋଜନାକୁ ଅନୁମୋଦନ କରିଛନ୍ତି ଏବଂ ଦୂଇଟିଯାକ କମ୍ପାନୀର ମିଶ୍ରଣ ପାଇଁ ନୀତିଗତ ନିଷ୍କଭି ନିଆଯାଇଛି

ଶ୍ରୀ ପ୍ରସାଦ କହିଛନ୍ତି କର୍ମଚାରୀମାନଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର ଯୋଜନା ପ୍ରସ୍ତାବ ଦିଆଯିବ ସେ କହିଛନ୍ତି ଏହି ଦୂଇଟିଯାକ କମ୍ପାନୀ ଭାରତର ଅତି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି କ୍ୟାବିନେଟ୍ ଦିଲ୍ଲୀ କଲୋନୀ ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକୁ ନିୟମିତ କରିବା ଏବଂ ସେହି କଲୋନୀଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ମାଲିକାନା ଅଧିକାର ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

ଭିପି ନାମ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଅଷ୍ଟଦଶ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନାମ୍ର ସରକାରୀ ଓ ରାଷ୍ଟ୍ର ମୁଖ୍ୟମାନଙ୍କ ଶୀର୍ଷ ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଆସନ୍ତା ଶୁକ୍ରବାର ଦିନ ଆଜାରବେଇଜାନ୍ର ବାକୁଠାରେ ଏହି ଶୀର୍ଷ ବୈଠକ ବସିବ ଶୀର୍ଷ ବୈଠକ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀ ସ୍ତରୀୟ ବୈଠକ ବସିବ ସାମ୍ପ୍ରଦିକ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଉପଯୁକ୍ତ ଭାବେ ମୁକାବିଲା କରିବା ଏବଂ ବନ୍ଦୁଙ୍ଗ୍ ନୀତିକୁ ବଜାୟ ରଖିବା ସମ୍ମିଳନୀର ଶୀର୍ଷକ ରହିଛି ସନ୍ତାସବାଦ ଶାନ୍ତି ନିରାପଭା ପ୍ରତି ବିପଦ ଜାତିସଂଘରେ ସଂସ୍କାର ଜଳବାୟୁ ପରିବର୍ତ୍ତନ ନିରନ୍ତର ବିକାଶ ଅର୍ଥନୈତିକ ପ୍ରଶାସନ ଓ ଦକ୍ଷିଣ ଗୋଲାର୍ଦ୍ଧ ରାଷ୍ଟ୍ର ସମ୍ବହ ମଧ୍ୟରେ ସହଯୋଗ ଆଦି ସାମ୍ପ୍ରତିକ ପ୍ରସଙ୍ଗଗୁଡ଼ିକ ଉପରେ ଆତ୍ମଳଚ୍ଚଳ ଆଲୋଚନା କରାଯିବ ଶ୍ରୀ ନାଇଡୁଙ୍କର ଏହି ଶୀର୍ଷ ସମ୍ମିଳନୀରେ ଅଂଶଗ୍ରହଣ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସହ ଭାରତର ଅବଦାନକୁ ପରିବ୍ୟାପ୍ତ କରିବ ଏବଂ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କରେ ଉନ୍ନତି ଆଣିପାରିବ

ଦୁଇଟି ଯାକ ରାଜ୍ୟରେ ଶାନ୍ତିପୂର୍ଷ ଭାବେ ଭୋଟ୍ ଗ୍ରହଣ ଶେଷ ହୋଇଛି

ସିବିଆଇ ରାଓ୍ୱତ୍ ବିଧାୟକମାନଙ୍କ ଘୋଡ଼ା ବେପାର ସଂକ୍ରାନ୍ତ ଏକ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ଉତ୍ତରାଖଣର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଚତ ଓ ଅନ୍ୟମାନଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରିଛି

ସେହିସମୟରେ ଉତ୍ତରାଖଣରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ଶ୍ରୀ ରାଓ୍ୱତ୍ଙ୍କ ବିରୁଦ୍ଧରେ ମାମଲା ରୁକ୍କୁ କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ ଚିଦାମ୍ଘରମ୍ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ ଆଇଏନ୍ଏକ୍କ ମିଡିଆ କଳାଧନ ମାମଲାରେ କାମିନ୍ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ଗତକାଲି ଆଇଏନ୍ଏକ୍ ମିଡିଆ ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟ ତାଙ୍କୁ ଜାମିନ୍ ଦେଇଛନ୍ତି ଏକ ପୂଥକ କଳାଧନ ମାମଲାରେ ବର୍ତ୍ତମାନ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାକତରେ ଅଛନ୍ତି

କୋର୍ଟ ଶିବ କୁମାର ପ୍ରପବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ରୁଜୁ କରାଯାଇଥିବା କଳାଧନ ମାମଲାରେ କର୍ଷାଟକ କଂଗ୍ରେସ ନେତା ଡି ଶିବ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜି କାମିନ୍ ଦେଇଛନ୍ତି କାମିନ୍ ପ୍ରଦାନର ରାୟରେ କୋର୍ଟ୍ କହିଛନ୍ତି ପ୍ରମାଶପତ୍ରରେ ସେ ହେର୍ଫେର୍ କରିପାରିବେ ନାହିଁ କିମ୍ବା ସାକ୍ଷୀମାନଙ୍କ ପ୍ରଭାବିତ କରିପାରିବେ ନାହିଁ ବିଚାରପତି ସୁରେଶ କୈତ୍ କହିଛନ୍ତି ତାଙ୍କୁ ଜାମିନ୍ ଦିଆଗଲେ କୌଣସି ପ୍ରକାର ବିପଦ ଥିବା କଥା ପ୍ରମାଣ ଦିଆଯାଇ ନ ଥିବାରୁ ଏହି ଜାମିନ୍ ଦିଆଯାଇଛି ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କକ୍ଷ୍ଟ୍ରୋଲ୍ ବୋର୍ଡ ବିସିସିଆଇର ସାଧାରଣ ପରିଷଦ ବୈଠକରେ ପୂର୍ବତନ କ୍ରିକେଟ୍ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ନିର୍ଦ୍ଦେନ୍ଦ୍ୱରେ ସଭାପତି ପଦ ପାଇଁ ନିର୍ବାଚିତ ହେବା ପରେ ଆଜିଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ପୁଅ କୟ ଶାହା ବିସିସିଆଇର ନ୍ତଆ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅରୁଣ ଧ୍ରମାଲ୍ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିସିସିଆଇର ସଭାପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ଗାଙ୍ଗୁଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ଯେଭଳି ଭାବେ ସେ ନେତୃତ୍ୱ ନେଇଥିଲେ ସେହିଭଳି ଭାବେ ସେ ବିସିସିଆଇର ନେତୃତ୍ୱ ତୁଲାଇବେ ସେ କହିଛନ୍ତି ତାଙ୍କ କାର୍ଯ୍ୟ ପ୍ରତି ଆସ୍ଥା ସୃଷ୍ଟି ହେଲା ଭଳି ପଦକ୍ଷେପ ନେବେ ଏବଂ ଦୂର୍ନୀତି ମୁକ୍ତ ପ୍ରଶାସନ ପ୍ରଦାନ ପାଇଁ ସେ ଗୁରୁତ୍ୱ ପ୍ରଦାନ କରିବେ ଭାରତୀୟ କ୍ରିକେଟ୍ ଟିମ୍କୁ ବିଶ୍ୱରେ ଶ୍ରେଷ୍ଠ ଟିମ୍ର ସୁନାମ ଅର୍ଜନ କରିବା ପାଇଁ ସମର୍ଥନ ଦେବା ସକାଶେ ଆସନ୍ତାକାଲି ସେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ କଥାବାର୍ତ୍ତା କରିବେ ଉଷୁ ଗୋଲ୍ଟ ବିଶ୍ୱ ଉଷୁ ପ୍ରତିଯୋଗୀତାରେ ପ୍ରବୀଣ କୁମାର ଫିଲିପାଇନ୍ସର ରୁଜେଲ୍ ଡିଆଜ୍ଙ୍କୁ ହରାଇ ସ୍ୱର୍ଷପଦକ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ହେବାର ଗୌରବ ଅର୍ଜନ କରିଛନ୍ତି

ଗୋଟିଏ ସ୍ୱର୍ଷ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହ ଭାରତ ତୃତୀୟ ସ୍ଥାନରେ ରହିଛି ଉଷୁ ପ୍ରତିଯୋଗୀତା ହେଉଛି ଚୀନ୍ର ମାର୍ସାଲାର୍ଟ୍ ପ୍ରତିଯୋଗିତା